ପିଏମ୍ ପୋଷଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଶା ଓ ଅଙ୍ଗନବାଡ଼ିକର୍ମୀ ଏବଂ ସ୍ୱାସ୍ଥ୍ୟ ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବେ

ଚଳିତ ସେପ୍ଟେମ୍ବର ମାସରେ ଉତ୍ତମ ପୋଷଣର ଗୁରୁତ୍ୱ ସଂପର୍କିତ ବାର୍ଭା ପ୍ରତ୍ୟେକ ପରିବାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏହି ପଦକ୍ଷେପ ଦ୍ୱାରା ଗତ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପୋଷଣ ଅଭିଯାନଦ୍ୱାରା ଜ୍ଞାତୀୟ ପୁଷ୍ଟି ମିଶନକୁ ଶକ୍ତି ମିଳିବ ପୋଷଣ ଅଭିଯାନ ଅଧୀନରେ କେନ୍ଦ୍ର ସରକାର ଶିଶୁ ମହିଳା ଓ କିଶୋରୀ ବାଳିକାଙ୍କ ମଧ୍ୟରେ ରକ୍ତହୀନତା ଓ କୁପୋଷଣ ଆଦି ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଅଭିଯାନରେ ସଂପୃକ୍ତ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିବେ ପୁଷ୍ଟିକର ଖାଦ୍ୟ ଯୋଗାଣ କ୍ଷେତ୍ରରେ ଥିବା ବିଭିନ୍ନ ସଫଳ କାହାଣୀଗୁଡ଼ିକର ଆଦାନ ପ୍ରଦାନ ପାଇଁ ଏହା ଏକ ମଞ୍ଚ ହୋଇପାରିବ

ଶୋହରାବୁଦ୍ଦିନ୍ ଶେଖ୍ଙ୍କ ଭାଇ ରୁବାବୁଦ୍ଦିନ ଓ ସିବିଆଇ ପକ୍ଷରୁ ନିମ୍ନ ଅଦାଲତର ରାୟକୁ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା ତେବେ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି

ଦେଶରେ ପ୍ରଚଳିତ ଥିବା ନିୟମାନୁଯାୟୀ ପାର୍ସଲ ବୁକିଙ୍ଗ୍ ସମୟରେ ଏହାକୁ ଏକ ବାଧ୍ୟତାମୂଳକ ପରିଚୟପତ୍ର ଭାବେ ଡାକଘରେ ପ୍ରଦର୍ଶନ କରାଯାଇ ପାରିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ମାତ୍ର ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପାର୍ସଲ୍ ବା ଅନ୍ତର୍ଜାତୀୟ ଇଏମ୍ଏସ୍ ପାଇଁ ନିରାପତ୍ତା ଓ ସୁରକ୍ଷାଗତ କାରଣରୁ ଆଧାର କାର୍ଡକୁ ବାଧ୍ୟତାମୂଳକ ପ୍ରମାଣପତ୍ର ଭାବେ ପ୍ରଦର୍ଶନ କରାଯିବ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି ତେବେ ପାର୍ସଲ୍ ଉପରେ ଆଧାର ନୟର ଲେଖା ରହିବା ନେଇ ଇଣ୍ଡିଆ ପୋଷ୍ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିବା ନେଇ ସଂପୃକ୍ତ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଡାକ ବିଭାଗ ପକ୍ଷରୁ ପୁଣି କୁହାଯାଇଛି ଯେ ଦିଲ୍ଲୀ ସର୍କଲ୍ର ମୁଖ୍ୟ ଡାକପାଳଙ୍କର କାର୍ଯ୍ୟାଳୟର ଟୁଇଟର୍ ଆକାଉଷ୍ଟ୍ରେ ଏଥିନେଇ ଦ୍ୱନ୍ଦ୍ୱାତ୍ମକ ଏବଂ ଭୁଲ୍ ତଥ୍ୟ ଦିଆଯାଇଥିବା ବେଳେ ଅନ୍ତର୍ଜାତୀୟ ନିୟମାନୁସାରେ ପାର୍ସଲ୍ରେ ପରିଚୟପତ୍ରକୁ ସଂଲଗ୍ନ କରିବାର ନିୟମ ରହିଛି ବୋଲି ସଂପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି ଗଡ଼କରୀ ବାୟୋ ଫୁଏଲ୍ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଜୈବିକ ଇନ୍ଧନ ପ୍ରସ୍ତୁତ କରିବାରେ ଛତିଶଗଡ଼ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବିଶେଷକରି କୂଷକ ଆଦିବାସୀ ଏବଂ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଏହା ଚାକିରି ସୁଯୋଗ ସୃଷ୍ଟି କରିବ ରାକ୍ୟର ଦୁର୍ଗ ଜିଲ୍ଲାର ଚରଡ଼ାଠାରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଜେବ ଇନ୍ଧନ ଭଳି ବିକଳ୍ପ ଇନ୍ଧନ ବ୍ୟବହାର ଦ୍ୱାରା ପେଟ୍ରୋଲ୍ ଏବଂ ଡିଜେଲ୍ ଉପରେ ଆମର ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ

ତେବେ ସେ କହିଛନ୍ତି ଯେ ସଂପ୍ରତି ଛତିଶଗଡ଼ର ଜାଟ୍ରୋଫା ପ୍ରକଳ୍ପରୁ ପ୍ରସ୍ତୁତ ହେଉଥିବା ଜୈବ ଇନ୍ଧନକୁ ପ୍ରଥମ କରି ଏକ ବିମାନରେ ବ୍ୟବହାର କରାଯାଇଥିବା ବେଳେ ବିମାନଟି ଡେରାଡୁନ୍ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା

ଏଚ୍ଏସ୍ ଜିତେନ୍ଦ୍ର ଭାରତୀୟ ସୂଚନା ସେବାର ଅଧିକାରୀମାନଙ୍କର ଏକ ପ୍ରତିନିଧି ଦଳ ଗତକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଥିଲେ ମନ୍ତ୍ରୀ ଶ୍ରୀ ସିଂ ଏହି ପ୍ରତିନିଧି ଦଳକୁ କହିଛନ୍ତି ଯେ 'ସୂଚନା' ସାମାଜିକ ପରିଧିର ସମସ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ସବୁ ଅଞ୍ଚଳରେ ସୂଚନା ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ରେଡିଓ କରିଆରେ ସୂଚନା ପ୍ରଦାନକୁ ଅଧିକ କ୍ରିୟାଶୀଳ କରିଛନ୍ତି ସାଧାରଣ ଲୋକଙ୍କ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପହଞ୍ଚବା ପାଇଁ ରେଡିଓର ଉପଯୋଗ କରିଛନ୍ତି ସରକାରୀ ବ୍ୟବସ୍ଥାରେ ସ୍ଟଚନା ଓ ପ୍ରସାରଣର ବ୍ୟବସ୍ଥାରେ ପରିବର୍ତ୍ତନ ଆଶିବା ପାଇଁ ସେ ପ୍ରତିନିଧି ଦଳ ସହିତ ଆଲୋଚନା କରିଥିଲେ

ବିଭିନ୍ନ ଦେଶର ପ୍ରତିନିଧି ଦଳ ଉଦ୍ଘାଟନୀ ଉସବର ପ୍ରାର ସମାରୋହରେ ଅଂଶଗ୍ରହଣ କରିଥିଲେ

ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ ତାଙ୍କ ଇସ୍ଲାମାବାଦ ଗସ୍ତ ଅବସରରେ ପାକିସ୍ତାନ ସରକାରଙ୍କୁ ଏହା କହିଥିବା ଜଣାପଡ଼ିଛି ଦକ୍ଷିଣ ଏବଂ କେନ୍ଦ୍ରୀୟ ଏସିଆ ଦାୟିତ୍ୱରେ ଥିବା ଆମେରିକାର ସଚିବ ଆଲିସ୍ ଓ୍ବେଲ୍ସ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ନିୟମିତ ଓ ନିଷ୍ପଭିମୂଳକ ପଦକ୍ଷେପ ଦ୍ୱାରା ତାଲିବାନ ଗୋଷ୍ଠୀ ସହିତ ଆଲୋଚନା ପାଇଁ ବୈଠକ କରାଯାଇ ପାରିବ ଆମେରିକା ଏବଂ ଅନ୍ୟାନ୍ୟ ଦେଶ ପକ୍ଷରୁ ବହୁବର୍ଷ ଧରି ପାକିସ୍ତାନରେ ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକର କାର୍ଯ୍ୟକଳାପକୁ ସେଠାକାର ସରକାର ପ୍ରୋହାହନ ଦେଉଥିବା ଓ ସେଠାରୁ ସେମାନଙ୍କୁ ଆଫଗାନିସ୍ଥାନ ଯିବାକୁ ସହଯୋଗ କରାଯାଉଥିବା ଆଦି ଅଭିଯୋଗ ହୋଇଆସୁଛି

ଏହି ପ୍ରତିନିଧି ଦଳକୁ ସାମୁଦ୍ରିକ ଜରୁରୀକାଳୀନ ସମସ୍ୟା ସାମୁଦ୍ରିକ ତେଲ ପ୍ରଦୂଷଣ ବାତ୍ୟା ଓ ଜାହାଜଗୁଡ଼ିକ ଚଟାଶରେ ଲାଗିଯାଉଥିବା ଭଳି ସମସ୍ୟାଗୁଡ଼ିକର ସମାଧାନ ସକାଶେ ଉପକୂଳ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରସ୍ତୁତି ସଂପର୍କରେ ଅବଗତ କରାଯାଇଥିଲା

ଚଳିତ ବର୍ଷ ଜାନୁୟାରୀ ମାସରେ ଚେନ୍ନାଇଠାରେ ଭାରତ ଜାପାନ ମିଳିତ ତଟରକ୍ଷୀ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜାପାନର ସୁଗାରୁ କାହାଜ ସାମିଲ ହୋଇଥିଲା

ଗତକାଲି ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା